ରାଜ୍ୟପାଳଙ୍କୁ ସାକ୍ଷାତ୍ କରିସାରି ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ୟେଦିୟୁରାପ୍ପା କହିଛନ୍ତି ଶପଥଗ୍ରହଣ ଉତ୍ସବକୁ ସେ ସବୁ ରାଜନୈତିକ ଦଳର ନେତାମାନଙ୍କୁ ଆମନ୍ତ୍ରଣ କରିବେ ଗତକାଲି ବିଜେପି ସଂସଦୀୟ ବୋର୍ଡରୁ ଅନୁମତି ମିଳିବାକୁ ଅପେକ୍ଷା କରାଯାଇଥିଲା ଓ ରାଜ୍ୟର କିଛି ନେତା ଦିଲ୍ଲୀ ଯାଇ ରାଷ୍ଟ୍ରୀୟ ନେତାମାନଙ୍କୁ ଭେଟିଥିଲେ ଆଜି ସକାଳେ ଶ୍ରୀ ୟେଦିୟୁରାପ୍ସା କର୍ଷାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ବିଷୟ ଘୋଷଣା କରିଥିଲେ ଚଳିତ ବିଧାନସଭାରେ ସେ ବିରୋଧୀଦଳ ନେତା ଥିବାରୁ ବିଧାୟକ ଦଳ ବୈଠକର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଥିଲେ

ସର୍ଜିକାଲ ଷ୍ଟ୍ରାଇକ୍ ଓ ବିମାନ ଆକ୍ରମଣ ବିଷୟ ଉଲ୍ଲେଖ କରି ସେ କହିଛନ୍ତି ଭାରତରେ ପାକିସ୍ତାନ ତା'ର ପରୋକ୍ଷ ଯୁଦ୍ଧ ଜାରି ରଖିଲେ ଏହାର କଡ଼ା ଜବାବ ଦିଆଯିବ ଦ୍ରାସ୍ଠାରେ ଆମ ସମ୍ଭାଦଦାତାଙ୍କୁ ଏକ ସାକ୍ଷାତ୍କାରରେ ସେ ଆଭ୍ୟନ୍ତରୀଣ ନିରାପତ୍ତାଠାରୁ ଆରମ୍ଭ କରି ବାହ୍ୟ ନିରାପତ୍ତା ଓ ନୂଆ ନୂଆ ଚ୍ୟାଲେଞ୍ଜ ଗୁଡ଼ିକ ବିଷୟରେ ବ୍ୟାଖ୍ୟା କରିଛନ୍ତି ଜେନେରାଲ ରାଓ୍ୱତ କହିଛନ୍ତି ଏକ ସମନ୍ୱିତ ଯୁଦ୍ଧ ବାହିନୀ ବିଷୟରେ ସରକାରଙ୍କୁ ପ୍ରସ୍ତାବ ଦେବାର ସମୟ ଆସିଛି ଚୀନ୍ ସହ ଭାରତର ସମ୍ପର୍କ ବିଷୟ ଉଲ୍ଲ୍ଖେ କରି ସେ କହିଛନ୍ତି ଓ୍ୱହାନଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତି ଷି ଜିନ୍ ପିଙ୍ଗ୍ଙ୍କ ମଧ୍ୟରେ କଥାବାର୍ତ୍ତା ପରେ ପିଏଲ୍ଏକୁ ସ୍ୱଷ୍ଟ ନିର୍ଦ୍ଦେଶ ଜାରି କରାଯାଇଛି ଏହାଯୋଗୁଁ ସମସ୍ତ ଉତ୍ତେଜନା ହ୍ରାସ ପାଇଛି

ଚଳିତବର୍ଷର କାର୍ଗିଲ ବିଜୟ ଦିବସର ଶୀର୍ଷକ 'ସ୍କରଣକର ପାଳନ କର ଓ ନୂତନତ୍ୱ ଆଣ' ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀନଗରସ୍ଥିତ ବାଦାମୀବାଗଠାରେ ସିନାର କର୍ପସ୍ ମୁଖ୍ୟ କାର୍ଯ୍ୟାଳୟଠାରେ ପୁଷ୍ପମାଲ୍ୟ ଅର୍ପଣ କରିବେ ପୂର୍ବରୁ ଦ୍ରାସ୍ଠାରେ ରାଷ୍ଟ୍ରପତି ସହିଦ ଜବାନମାନଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିବା କାର୍ଯ୍ୟକ୍ରମକୁ ଖରାପ ପାଗ ଯୋଗୁଁ ବାତିଲ କରାଯାଇଥିଲା ତିନି ବାହିନୀର ମୁଖ୍ୟ କାର୍ଗିଲ ଯୁଦ୍ଧର ସହିଦମାନଙ୍କ ପ୍ରତି ଦ୍ରାସ୍ଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରତୀରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ତିନିବାହିନୀର ମୁଖ୍ୟ ନ୍ରଆଦିଲ୍ଲୀସ୍ଥିତ ଜାତୀୟ ଯୁଦ୍ଧ ସ୍କାରକୀଠାରେ କାର୍ଗିଲ ଜବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ଏହି ବିଲ୍ ତିନିବାର ତଲାକ ବିଲ୍ ନାମରେ ପରିଚିତ ଗତକାଲି ଲୋକସଭାରେ ଏହା ମୌଖିକ ଭୋଟ୍ରେ ପାଶ୍ ହୋଇଛି ବିଲ୍ ସଂକ୍ରାନ୍ତ ବିତର୍କରେ ଅଂଶଗ୍ରହଣ କରି ଆଇନ୍ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଥିଲେ ତିନିବାର ତଲାକ ଭଳି ପ୍ରଥାକୁ ଲୋପ କରିବା ପାଇଁ ଆଇନ୍ ପ୍ରଣୟନ ଅତ୍ୟନ୍ତ ଜରୁରୀ

ଏକ ସ୍ୱଷ୍ଟୀକରଣ ଦେଇ ସେ କହିଥିଲେ ଏହା କୌଣସି ସମ୍ପ୍ରଦାୟ କିୟା ଧର୍ମ ବିରୁଦ୍ଧରେ ଉଦ୍ଦୀଷ୍ଟ ନୁହେଁ ଓ ଏହାକୁ ରାଜନୈତିକ ରୂପ ଦେବା ଉଚିତ୍ ନୁହେଁ

ରାଜ୍ୟ ମୁଖ୍ୟସଚିବ କେଏନ୍ସିଂହ ଗାନ୍ଧୀନଗରଠାରେ ସାମ୍ଭାଦିକମାନଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ନିର୍ଦ୍ଦେଶାନୁସାରେ ସମସ୍ତ ମହିଳା ସଦସ୍ୟଥିବା ଏହି କମିଟିକୁ ଗଠନ କରାଯାଇଛି

ଆସାମ ଫୁଡ ତଳିଆ ଆସାମର ଅନେକ ଭାଗରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ସଙ୍କଟଜନକ ରହିଛି ଆସାମ ରାଜ୍ୟ ଦୁର୍ବିପାକ ପରିଚାଳନା କର୍ତ୍ତ୍ୱପକ୍ଷ ସିଇଓ ଅରୁଣା ରାଜୋଡିଆ କହିଛନ୍ତି ଭୁଟାନର କୁରିସୁ ବନ୍ଧରୁ ପାଣି ଛଡାଯିବା ପରେ ବାରପେଟା ଓ ବକ୍ୱା ସମେତ ବିଭିନ୍ନ ସ୍ଥାନ ଉପରେ କିଲ୍ଲା ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି ସେ କହିଛନ୍ତି ଏନ୍ଡିଆର୍ଏଫ୍ ଓ ଏସ୍ଡିଆର୍ଏଫ୍ ଦଳଗୁଡ଼ିକୁ ବନ୍ୟା ଆସିଥିବା ଅଞ୍ଚଳ ଗୁଡ଼ିକରେ ମୁତୟନ କରାଯାଇଛି ସେ ପୁଣି କହିଛନ୍ତି ତଳିଆ ଆସାମର ଅଧିକାଂଶ ନଦୀର ଜଳସ୍ତର ସ୍ଥିର ରହିଛି କିୟା କମୁଛି ଲୋକମାନଙ୍କୁ ଭୟଭୀତ ନହେବା ପାଇଁ ପରାମର୍ଶ ଦେଇ ସେ କହିଛନ୍ତି ଯେକୌଣସି ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରଶାସନ ସମ୍ପର୍ଷ୍ଣ ପ୍ରସ୍ତୁତ ରହିଛି

ବିହାର ଫ୍ଲଡ ବିହାରର ଦରଭଙ୍ଗା ଓ ସୀତାମାଡ଼ି ଜିଲ୍ଲାର ବନ୍ୟା ପରିସ୍ଥିତି ଅଧିକ ଖରାପ ହୋଇପଡିଛି ବାଗ୍ମତି ଓ ଅଧୱାରା ଏବଂ ଏହାର ଶାଖାନଦୀ ଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବା ସହ ସେହି କିଲ୍ଲାଗୁଡ଼ିକର ସହରାଞ୍ଚଳ ବନ୍ୟାପ୍ଲାବିତ ହୋଇଛି ଦରଭଙ୍ଗା ଜିଲ୍ଲାର ସମସ୍ତ ବ୍ଲକ ବନ୍ୟା ଜଳରେ ବୁଡ଼ିରହିଛି

କେନ୍ଦ୍ରୀୟ ଜଳ କମିଶନ କହିଛି କୋଶି ଓ ମହାନନ୍ଦା ନଦୀର ଜଳସ୍ତର ବୃଦ୍ଧିପାଉଛି ଓ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳର ଲୋକମାନେ ଜାତୀୟ ରାଜପଥ ଓ ଅନ୍ୟାନ୍ୟ ଉଚ୍ଚସ୍ଥାନ ଗୁଡ଼ିକରେ ଆଶ୍ରୟ ନେଇଛନ୍ତି ଏନ୍ଡିଆର୍ଏଫ୍ ଓ ଏସ୍ଡିଆର୍ଏଫ୍ ଟିମ୍ଗୁଡ଼ିକ ଦ୍ୱାରା ରିଲିଫ ଓ ଉଦ୍ଧାର କାର୍ଯ୍ୟ କାରି ରହିଛି ରିଲିଫ ସାମଗ୍ରୀ ବାଣ୍ଟିବା ପାଇଁ ଦୁଇଟି ହେଲିକପୁରକୁ ମୁତ୍ୟନ କରାଯାଇଛି

ଗତକାଲି ଦେଓଥାନା ଅନ୍ତର୍ଗତ ସତନଦିଆ ଜଙ୍ଗଲ ଅଞ୍ଚଳରେ ଏହି ସଂଘର୍ଷ ଘଟିଥିଲା ଜବାନମାନେ ଖୋଜାଖୋଜି ଚଳାଇଥିବାବେଳେ ସଂଘର୍ଷ ଆରମ୍ଭ ହୋଇଥିଲା

ରାଜ୍ୟର ତଳିଆ ସୁବନସିରି ଜିଲ୍ଲାର କିରୋଠାରେ ଗତକାଲି ଆରମ୍ଭ ହୋଇଥିଲା କାତୀୟ ଭୂତାଣୁଜନିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ସମୀକ୍ଷା ବୈଠକରେ ଏହି ସ୍ବଚନା ଦିଆଯାଇଛି ଏହି ବୈଠକ ତିନିଦିନ ଧରି ଚାଲିବ

ଚଳିତମାସ ପ୍ରାରମ୍ଭରେ ସେହି ଜାହାଜକୁ ଇରାନ ଅଟକ ରଖିଥିଲା

ଇରାନ୍ ରିଭୋଲ୍ୟସନାରୀ ଗାର୍ଡ କରପସ ଷ୍ଟ୍ରେଟ୍ ଅଫ୍ ହରମୁକୁ ଗତ ସପ୍ତାହରେ ଷ୍ଟେନା ଇମ୍ପେରୋକୁ ଜବତ କରିଥିଲା ଷ୍ଟେନା ଇମ୍ପେରୋ ଆନ୍ତର୍ଜାତିକ ନୌଚଳାଚଳ ନିୟମ ଲଙ୍ଘନ କରିଥିବାର ଇରାନ୍ ଅଭିଯୋଗ କରିଥିଲା ବୈଦେଶିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ ଗତ ସଂଧ୍ୟାରେ ଏକ ଟ୍ୱିଟ୍ କରି କହିଛନ୍ତି ତେହେରାନସ୍ଥିତ ଭାରତୀୟ ଦ୍ୱତାବାସ ଷ୍ଟେନା ଇମ୍ପେରୋରେ ଥିବା ଭାରତୀୟମାନଙ୍କ ସହ ଯୋଗାଯୋଗ କରିଛି